ରାଜ୍ୟ ସରକାରଙ୍କ ପ୍ରଥମ ମନ୍ତିପରିଷଦ ବୈଠକ ଅନ୍ତଷିତ

ଶପଥ ଗ୍ରହଣ ଉହବରେ ଯୋଗ ଦେବା ଲାଗି ସମସ୍ତ ବିମଷ୍ଟିକ୍ ଦେଶଗୁଡ଼ିକର ନେତାମାନେ ରାଜି ହୋଇଛନ୍ତି

ଗତଥର ପରି ଏଥର ମଧ୍ଧ ଶପଥ ସମାରୋହ ରାଷ୍ଟ୍ରପତି ଭବନର ଫୋର୍କୋର୍ଟ୍ରେ କରାଯିବ

ମୁଖ୍ୟମନ୍ତୀ ନବୀନ ପଟ୍ଟନାୟକ ନିଜ ପାଖରେ ଗୃହ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ଏବଂ ଅନ୍ୟାନ୍ୟ ବିଭାଗ ରଖିଛନ୍ତି ସେହିପରି ନିରଞ୍ଞନ ପୂଜାରୀଙ୍କୁ ଗୁରୁତ୍ୱପୂର୍ଣ୍ ଅର୍ଥ ବିଭାଗ ସହିତ ଅବକାରୀ ବିଭାଗ ଦାୟିତ୍ୱ ମିଳିଛି ପ୍ରଫୁଲ୍ ମଲ୍ଲିକ ପୂର୍ବଥର ଭଳି ଖଶି ଇସ୍ସାତ ଓ ପୂର୍ବ ବିଭାଗ ଦାୟିତ୍ୱ ତୁଲାଇବା ସହ ଗୃହ ବିଭାଗର ଅତିରିକ୍ତ ଦାୟିତ୍ୱରେ ରହିବେ

ସେହିପରି ପ୍ରଥମ ଥର ପାଇଁ ମନ୍ତୀ ହୋଇଥିବା ଟୁକୁନି ସାହୁଙ୍କୁ ମହିଳା ଓ ଶିଶୁ କଲ୍ୟାଶ ନବ କିଶୋର ଦାସଙ୍କୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଶ ବିଭାଗ ମିଳିଛି ଅପରପକ୍ଷରେ ରାଷ୍ଟ୍ରମନ୍ଡୀ ପାହ୍ୟା ପାଇଥିବା ପଦ୍ପିନୀ ଦିଆନ୍ଙ୍କୁ ହସ୍ତ ଓ ବୟନ ଶିଳ୍ ବିଭାଗ ଅଶୋକ ପଶ୍ତାଙ୍କୁ ବିଙ୍କାନ ଓ କାରିଗରୀ ସାଧାରଣ ଉଦ୍ୟୋଗ ଏବଂ ସାମାଜିକ ସୁରକ୍ଷା ବିଭାଗ ସମୀର ରଞ୍ଚନ ଦାସଙ୍ଙୁ ସ୍କୁଲ ଓ ଗଣଶିକ୍ଷା ବିଭାଗ ଜ୍ୟୋତି ପ୍ରକାଶ ପାଣିଗ୍ରାହୀଙ୍କୁ ପର୍ଯ୍ୟଟନ ଓଡ଼ିଆ ଭାଷା ଓ ସଂସ୍କୃତି ବିଭାଗ ଦିବ୍ୟ ଶଙ୍କର ମିଶ୍ରଙ୍କୁ ଶକ୍ତି ଶିକ୍ବ ଏବଂ ଏମ୍ ଏସ୍ ଏମ୍ଇ ବିଭାଗ ପ୍ରେମାନନ ନାୟକଙ୍କୁ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ଦାୟିତ୍ୱ ମିଳିଛି

ଶପଥ ଗ୍ରହଶ ଉହବରେ ସମସ୍ତ ବିଧାୟକ ସାଂସଦ ଏବଂ ପୂର୍ବତନ ସାଂସଦ ଓ ଦଳର ବରିଷ୍ ନେତାମାନେ ଯୋଗଦେଇଥିଲେ

ଏହା ସହ ରାକ୍ୟର ବିକାଶ ପାଇଁ ଉଭୟ କେନ୍ଦ୍ର ଓ ରାକ୍ୟର ଭାଗିଦାରୀତା ଆବଶ୍ୟକ ବୋଲି ସେ ମତ ଦେଇଛନ୍ତି

ସେଗୁଡ଼ିକ ହେଲା ଟାଇମ୍ ଟିମ୍ ୱାର୍କ ଟ୍ରାନ୍ୱପରେନ୍ୱିଂ ଟେକ୍ନୋଲୋକି ଓ ଟ୍ରାନ୍ୱଫରମେସନ୍

ଟ୍ରେଜେରୀ ଉଦ୍ଘାଟିତ ଭଦ୍ରକ ଜିଲ୍ଲା ସ୍ୱତନ୍ତ ଟ୍ରେଜେରୀ କୋଷାଗାର କାର୍ଯ୍ୟାଳୟ ଆଜି ଉଦ୍ଘାଟିତ ହୋଇଯାଇଛି